ନବୀମୁମ୍ୟାଇର ଖରଘରଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ମୁମ୍ବାଇ ବିସ୍ଫୋରଣ ସହ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଦେଶରୁ ଖସି ପଳାଇବାକୁ କେଉଁମାନେ ସାହାଯ୍ୟ କରିଥିଲେ ଓ ସେମାନଙ୍କ ସହ ସେମାନଙ୍କର କ'ଣ ସଫପର୍କ ଥିଲା ସେ ସଂକ୍ରାନ୍ତରେ ଲୋକମାନେ ପ୍ରଶ୍ନ କରୁଛନ୍ତି ଦାଉଦ୍ ଇବ୍ରାହିମ୍ ଟାଇଗର ମେମନ୍ ଓ ଅନ୍ୟ ମୁଖ୍ୟଅଭିଯୁକ୍ତମାନେ ମୁମ୍ବାଇ ବିସ୍କୋରଣ ପରେ ପରେ ପାକିସ୍ତାନକୁ ଖସି ପଳାଇଥିଲେ ସେତେବେଳେ ତତ୍କାଳୀନ ବିରୋଧୀଦଳମାନେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରଙ୍କୁ ଏଥିପାଇଁ ଦୋଷାରୋପ କରିଥିଲେ କିନ୍ତୁ ଶ୍ରୀ ପାୱାର ଓ ତାଙ୍କର ସହଯୋଗୀମାନେ ଏହାକୁ ଅଗ୍ରାହ୍ୟ କରିଥିଲେ ବୋଲି ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସେହିଭଳି ବ୍ୟକ୍ତିମାନେ ଭୟଭୀତ ହୋଇପଡ଼ିଛନ୍ତି ଓ ଅପ୍ରାସଙ୍ଗିକ ବିଷୟମାନ ଉହାପନ କରି ଅନ୍ୟତ୍ର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଚେଷ୍ଟା କରୁଛନ୍ତି କିନ୍ତୁ ଲୋକମାନେ ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କଠାରୁ ଉତ୍ତର ଚାହୁଁଛନ୍ତି

ସେ କହିଛନ୍ତି କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଯବାନ ଓ କ୍ଷୁଦ୍ର ପର୍ଯ୍ୟବେକ୍ଷକମାନଙ୍କୁ ସେହିସବୁ ଭୋଟ୍ଗ୍ରହଣ କେନ୍ଦ୍ରରେ ମୁତୟନ କରାଯିବ

ହରିଆଣାରେ ବିଭିନ୍ନ ଦଳର ନେତାମାନେ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରୁଛନ୍ତି ବିଜେପି କଗ୍ରେସ ଓ ଆଇଏନ୍ଏଲ୍ଡି ସମେତ ବିଭିନ୍ନ ଦଳ ଦ୍ୱାରା ଯୁବା ଓ କୃଷକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରାଯାଉଛି ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର ସରଗରମ ହୋଇଛି ଓ ବିଭିନ୍ନ ଦଳର ବଡ଼ବଡ଼ ନେତା ଏବଂ କର୍ମୀମାନେ ର୍ୟାଲି ଓ ନିର୍ବାଚନ ସଭାମାନ କରୁଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣେ ସତାରା ଓ ପାର୍ଲିଠାରେ ନିର୍ବାଚନ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ପାଲ୍ଘର ବୋଇସା ଦହନୁ ଓ ବିକ୍ରମଗଡ଼ ନିର୍ବାଚନମଣ୍ଡଳୀର ପ୍ରାର୍ଥୀମାନଙ୍କ ପାଇଁ ମନୋର୍ଠାରେ ର୍ୟାଲି କରିବାର କାର୍ଯ୍ୟସ୍କଚୀ ରହିଛି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଆଜି ମୀରା ଭାୟାଣ୍ଡରଠାରେ ଏକ ନିର୍ବାଚନସଭାରେ ଉଦ୍ବୋଧନ ଦେବେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋକାର ଲାତୁର ସୋଲାପୁର ଓ ପୁଣେଠାରେ ର୍ୟାଲିମାନ କରିବାକୁ ଥିବା ବେଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦ ରମୟା ସାଙ୍ଗ୍ଲି ଜଟ୍ ଓ ଅକାଲକୋଟ୍ ନିର୍ବାଚନ ମଣ୍ଡଳୀରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ ଇତିମଧ୍ୟରେ ଭୋଟର ସଚେତନତା ବୃଦ୍ଧି ପାଇଁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ନାସିକ ସାଇକ୍ଲିଷ୍ଟ୍ ଫାଉଣ୍ଡେସନ୍ ମାନବତା ଫାଉଣ୍ଡେସନ୍ ସହ ମିଶି ମୁମ୍ଯାଇରେ ଆଜି ଏକ ସାଇକେଲ୍ ର୍ୟାଲି କରୁଛି ଅଧିକ ସଂଖ୍ୟାରେ ଭୋଟରମାନେ ଆସି ମତଦାନ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଏହି ସାଇକେଲ୍ ର୍ୟାଲି କରାଯାଉଛି

ସେହି ତିନିକଣ ଅଭିଯୁକ୍ତଙ୍କ ମଧ୍ୟରେ ହାଉସିଂ ଡେଭଲପ୍ମେଣ୍ଟ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ଚେୟାରମ୍ୟାନ୍ ଓ ପରିଚାଳନା ନିର୍ଦ୍ଦେଶକ ରାକେଶ ୱାଧୱାଁ ତାଙ୍କର ପୁଅ ସାରଙ୍ଗ ଓ ପିଏମ୍ସି ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ୍ ୱାରିଅମ୍ ସିଂହ ଅଛନ୍ତି ସେମାନଙ୍କୁ ଗତକାଲି ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଏସ୍ଜି ଶେଖ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା ପରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କଳାଧନ ନିବାରଣ ଆଇନ ପାଇଁ ଥିବା ମୁମ୍ବାଇର ସ୍ୱତନ୍ତ୍ର ଅଦାଲତଙ୍କର ଦ୍ୱାରସ୍ଥ ହୋଇ ୱାଧୱାଁଙ୍କୁ ହାଜତକୁ ନେବାପାଇଁ ଚାହିଁଥିଲା କୋର୍ଟ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ନ କରି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍କୁ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ସଫ୍ପୂର୍ଣ୍ଣ କରିବାକୁ କହିଛନ୍ତି ଚଳିତମାସ ପ୍ରାରମ୍ଭରେ ମୁମ୍ବାଇ ପୋଲିସ୍ ଅର୍ଥନୈତିକ ଅପରାଧ ଶାଖା ୱାଧୱାଁ ଓ ପିଏମ୍ସି ବ୍ୟାଙ୍କର ପ୍ରମୁଖ କର୍ମକର୍ତ୍ତାମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା

ସୀତାରମଣ ଇକୋନୋମି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପୁଞ୍ଜି ନିବେଶକାରୀମାନଙ୍କୁ ଭାରତ ବ୍ୟତୀତ ଆଉ କୌଣସି ଭଲ ସ୍ଥାନ ମିଳିବ ନାହିଁ ସେ କହିଛନ୍ତି ଭାରତ ଏକ ବୃହତ ଗଣତାନ୍ତିକ ରାଷ୍ଟ୍ର ଯେଉଁଠି ପୁଞ୍ଜିପତିମାନଙ୍କୁ ଯଥେଷ୍ଟ ସନ୍ମାନ ଦିଆଯାଉଛି ଆମେରିକା ଭାରତ ଭାଗିଦାରି ଫୋରମ ସହ ମିଶି ଫିକି ଦ୍ୱାରା ୱାଶିଂଟନ୍ସ୍ଥିତ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ଭାରତ ଏକ ଦ୍ରତବିକାଶକାରୀ ଅର୍ଥନୀତି ଓ ଏଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଦକ୍ଷ ପେଶାଦାର ଅଛନ୍ତି ସରକାର ସଂସ୍କାର କାର୍ଯ୍ୟମାନ ଜାରି ରଖିବେ ବୋଲି ସେ ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ସେ ପୁଣି କହିଛନ୍ତି ମୋଟାମୋଟି ଚାହିଦା ବୃଦ୍ଧି ପାଇଁ ଅର୍ଥ ମନ୍ତ୍ରଣାଳୟ ନିର୍ମାଣ କ୍ଷେତ୍ର ସହ ସଂପୃକ୍ତ ବ୍ୟାଙ୍କ ସେଗୁଡ଼ିକର ଅଶୀଦାର ଓ ଅଶବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନିମାନଙ୍କୁ ଅନୁରୋଧ କରିଛି ସେହି ଆର୍ଥିକ ସଂଗଠନଗୁଡ଼ିକୁ ଗ୍ରାମାଞ୍ଚଳ ଓ ଛୋଟଛୋଟ ସହରକୁ ଯାଇ ଲୋକମାନଙ୍କର ଋଣ ଆବଶ୍ୟକତା ପୂରଣ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଜାନ୍ଗୁ ଷ୍ଟ୍ରାଇକ୍ ଜାଞ୍ଚୁ କାଶ୍ମୀରର ସାମ୍ବା ଜିଲ୍ଲାସ୍ଥିତ ସାରୋର୍ଠାରେ ଜାଞ୍ଚୁ ପଠାନକୋଟ ଜାତୀୟ ରାଜପଥ ଉପରେ ଏକ ଟୋଲ୍ପ୍ଲାଜା ସ୍ଥାପନ ବିରୁଦ୍ଧରେ ପ୍ରତିବାଦ ସ୍ପର୍ପ ଜାମ୍ପର୍ ପରିବହନକାରୀମାନେ ଲଖନପୁରଠାରୁ କାଶ୍ମୀର ଉପତ୍ୟକା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଆରମ୍ଭ କରିଛନ୍ତି ଏଥିପାଇଁ ଜାମ୍ପୁ ଡିଭିଜନରେ ସର୍ବସାଧାରଣ ପରିବହନ ସଂପୂର୍ଣ୍ଣ ରୂପେ ବନ୍ଦ ରହିଛି ସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ସମେତ ସବୁ ଦିନ ଯିବାଆସିବା କରୁଥିବା ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପରିବହନକାରୀମାନେ କହିଛନ୍ତି ଜାତୀୟ ରାଜପଥ ଉପରେ ନୂଆ ଟୋଲ୍ପ୍ଲାଚ୍ଚା ସ୍ଥାପନ କରାଯାଇ ସେମାନଙ୍କଠାରୁ ବହୁ ପରିମାଣର ପଥକର ଆଦାୟ କରାଯାଉଥିବାରୁ ଏହା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ସେମାନଙ୍କୁ ପୂର୍ବରୁ ଆହୁରି ଅନେକ ଟିକସ ଦେବାକୁ ପଡ଼ୁଛି ବୋଲି ପରିବହନକାରୀମାନେ କହିଛନ୍ତି ଜେକେ ଡିଜିପି ସିକ୍ୟୁରିଟି ଜାମ୍ମୁ କାଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂ ଯେଉଁମାନେ ଉପତ୍ୟକାରେ ଗଣ୍ଡଗୋଳ ଭିଆଇବାକୁ ପ୍ରଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରଖିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଏଭଳି ଲୋକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯାହାଫଳରେ ସେମାନେ ଶାନ୍ତି ଭଙ୍ଗ କରିପାରିବେ ନାହିଁ ଗତକାଲି ଲସ୍କରେ ତଇବା ସନ୍ତାସବାଦୀମାନେ ମୃତ୍ୟୁବରଣ କରିଥିବା ଅନନ୍ତନାଗ କିଲ୍ଲାର ବିକ୍ବେହେଡା ଅଞ୍ଚଳ ଗସ୍ତ କରିବା ସମୟରେ ସେ ଏହା କହିଚ୍ଛନ୍ତି

ଗତକାଲି ଢ଼ାକା ଓ କୁରୀଗ୍ରାମ ମଧ୍ୟରେ ପ୍ରଥମ ଆନ୍ତଃସହର ଟ୍ରେନ୍କୁ ଉଦ୍ଘାଟନ କରି ଉଦ୍ବୋଧନ ଦେବାବେଳେ ସେ ଏହା କହିଛନ୍ତି ଶ୍ରୀମତୀ ହସିନା କହିଛନ୍ତି ଏହି ରେଳ ଲାଇନ୍ଗୁଡ଼ିକ ଦୁଇଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବା ସହ ବାଂଲାଦେଶ ରେଳବାଇ ପାଇଁ ଲାଭକାରୀ ସାବ୍ୟସ୍ତ ହେବ

ସେହି ଲାଇନ୍ରେ ଢ଼ାକାରୁ କୋଲକାତାକୁ ମୈତ୍ର ଏକ୍ନପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି

ପଣ୍ଟିମବଙ୍ଗ ଓ ଆସାମ ସହ ବାଂଲାଦେଶକୁ ସଂଯୋଗ କରିବା ପାଇଁ ଆଉ ଦୁଇଟି ରେଳଲାଇନ୍କୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଉଛି

କୋଚିରେ ପହଞ୍ଚବା ପରେ ରାଜ୍ୟ ସରକାର ରାଜା ଓ ରାଣୀଙ୍କୁ ବିମାନବନ୍ଦରରୁ ପାଛୋଟିନେବେ ଏହାପରେ ସେମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ

ମାଳଦୀପ୍ସ ଇଣ୍ଡିଆ ଏକୁପୋ ମାଳଦୀପ ଏହାର ଅର୍ଥନୀତିକୁ ଆହୁରି ଅଧିକ ବ୍ୟାପକ କରିବା ପାଇଁ ନୂଆନୂଆ କ୍ଷେତ୍ରଗୁଡ଼ିକର ସନ୍ଧାନ ସକାଶେ ଭାରତୀୟ କମ୍ପାନିଗୁଡ଼ିକ ସହ ମିଳିତ ଉଦ୍ୟୋଗ ସ୍ଥାପନ ଲାଗି ଆହ୍ପାନ ଦେଇଛି ମାଳଦୀପର ମାଲେରେ ଇଣ୍ଡିଆନ ଏକ୍ସପୋକୁ ଉଦ୍ଘାଟନ କରି ମାଳଦୀପ ଅର୍ଥନୈତିକ ବିକାଶ ମନ୍ତ୍ରୀ ଫୟାଜ ଇସ୍ମାଇଲ୍ କହିଛନ୍ତି ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସଂପର୍କ ବୃଦ୍ଧି ପାଇଁ ଦୁଇଦେଶ ଲାଗି ପର୍ଯ୍ୟାପ୍ତ ସୁଯୋଗମାନ ରହିଛି